ସିପିଆଇ ମାଓବାଦୀ ଓଡିଶା ରାଜ୍ୟ କମିଟି ପକ୍ଷରୁ ଏହି ପୋଷର ଲଗାଯାଇଥିବାର ଜଣାପଡିଛି

ଏହା ପୂର୍ବରୁ ମଧ୍ଧ ଜିଲ୍ଲାର ବିଭିନ୍ନ ସ୍ଚାନରେ ମାଓ ପୋଷର ଲଗାଯାଇଥିବାର ଜଣାଯାଇଥିଲା

ପ୍ରଥମେ ଏକ ଟ୍ରକ ସହିତ ଏବଂ ପରେ ଏକ ପରିବା ବୋଝେଇ ପିକ୍ଅପ ଭ୍ୟାନ ସହିତ ଧକ୍କ ହୋଇଥିଲା